ସେଠାରେ ରାତିସାରା ଭଜନ କୀର୍ତ୍ତନ କରାଯିବା ସହ ସାଧାରଶ ଲୋକ ଦର୍ଶନ କରିପାରିବେ

ସେଠାରେ ସନ୍ଧ୍ୟା ସୁଦ୍ଧା ମହୋଦଧିରେ ଅସ୍ଥି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ରହିଛି

ଏହି ପ୍ରାର୍ଥନା ସଭାରେ ସର୍ବସାଧାରଣ ତଥା ସମାଜର ସମସ୍ତ ବର୍ଗର ଲୋକମାନେ ଯୋଗଦେବା ପାଇଁ ବରିଷ୍ଷ ନେତା ଗୋଲକ ମହାପାତ୍ର ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଇଦ୍ ଓଡ଼ିଶା ସମେତ ସାରା ଦେଶରେ ଆନନ୍ଦ ଓ ଧାର୍ମିକ ମନୋଭାବ ସହ ଆକି ଇଦ୍ ଉଲ୍ ଜୁହା ପର୍ବ ପାଳନ କରାଯାଉଛି

ମେଧାବୃତ୍ତି ମୁଖ୍ୟମନ୍ତୀ ମେଧାବୃତ୍ତିକୁ ନେଇ ଦାୟର ମାମଲାର ଶୁଶାଶି କରି ହାଇକୋର୍ଟ ରାକ୍ୟ ସରକାରଙ୍କ ନିକଟରୁ ଜବାବ ଲୋଡ଼ିଛନ୍ତି

ଲିଙ୍ଗଭେଦରେ ସମାନତା ଓ ନାରୀଶିକ୍ଷା କେତ୍ରରେ ଉଭୟ ଜାତୀୟ ଓ ରାଜ୍ୟସରୀୟ ସୂଚକାଙ୍କଠାରୁ ଖୁବ୍ ଭଲ ସ୍ଥିତିରେ ରହିଛି ସୁବର୍ଶ୍ଚପୁର ଜିଲ୍ଲା

ଗତକାଲିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍କୁଇଛନ୍ତି